ବିଭିନ୍ନ ନେତାମାନେ ଏମ୍ସ୍ ଯାଇ ତାଙ୍କୁ ଦେଖୁଛନ୍ତି

ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ଥିବା ବାଜପେୟୀଙ୍କୁ ଭେଟିବା ପାଇଁ ଆକି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଛନ୍ତି ଏ ସଂପର୍କରେ ଆକି ସଚିବାଳୟଠାରେ ସୂଚନାଦେଇ ମୁଖ୍ୟମନ୍ତୀ କହିଛନ୍ତି ଯେ ସେ ଅଟଳବିହାରୀ ବାକପେୟୀଙ୍କ ପ୍ରଧାନମନ୍ତୀତ୍ୱ କାଳରେ ଦୁଇବର୍ଷ ପାଇଁ କେନ୍ଦ୍ର ସରକାରଙ୍କର କ୍ୟାବିନେଟ୍ ମନ୍ତୀ ଭାବେ କାର୍ଯ୍ୟ କରିଛନ୍ତି ଏହି ସମୟରେ ସେ ଅଟଳ ବିହାରୀ ବାଜପେୟୀଙ୍କ ଉତ୍ତୁଙ୍ଗ ବ୍ୟକିତ୍ୱକୁ ନିକଟରୁ ଜାଶିବାର ସୁଯୋଗ ପାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସ୍ୱାସ୍ସ୍ୟାବସ୍ରାରେ ଶୀଘ୍ର ସୁଧାର ଆସିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ବନ୍ୟା ବାତ୍ୟା ମରୁଡ଼ି ରୋଗପୋକ ଭଳି ପ୍ରାକୃତିକ ଦୁର୍ବିପାକରୁ ଫସଲର ସୁରକ୍ଷା ଏବଂ ଷତି ଭରଣା ନିମନ୍ତେ ଏହି ଯୋଜନା ଉଦ୍ଦିଷ୍

ପରେ ମୁଖ୍ୟଶାସନ ସଚିବଙ୍କ ଅଧ୍ଧକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ସରକାର ଶିକ୍ଷକ ଓ ଅଧାପକମାନଙ୍କ ଦାବି ପୂରଣ ନେଇ ପ୍ରତିଶ୍ରତି ଦେଇଥିଲେ

ନବରଙଗପୁର ଓ ଛତିଶଗଡ଼କୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି

ଫଳରେ ବୀରମହାରାଜପୁରରୁ ରେଡ଼ାଖୋଲ ବୌଦ୍ଧ ଓ ଆଠମଲ୍କକୁ ଯାତାୟାତ ବନ୍ଦ ହୋଇଯାଇଛି

ତେବେ ସ୍ଥାନୀୟ ଲୋକଙ୍ଙ ସହାୟତାରେ ସମସ୍ତଙ୍ଙୁ ଉଦ୍ଧାର କରାଯାଇଛି

ଆସନ୍ତା ରବିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃକ୍କି ପାଇବ ବୋଲି ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି